ଆଇଜି ରେଖା ଲୋହାନୀ ଏହି ଘଟଣାର ତଦନ୍ତ କରିବେ

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ୟୁସିଆଇ ସଂସ୍ଥା ରାଉରକେଲାରେ ସାଧାରଣ ଶୌଚାଳୟ ଗୋଷୀ ଶୌଚାଳୟ ଏବଂ ସାମଗ୍ରିକ ସଫେଇ କାର୍ଯ୍ୟକୁ ଆଧାର କରି ସର୍ବେକ୍ଷଣ କରିବା ପରେ ଏହି ମାନ୍ୟତା ମିଳିଛି

ଉଛେଦ ହୋଥିବା କୋଠା ଓ ଦୋକାନ ଘର କମିର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଛି

ପ୍ରସ୍ତାବିତ ସ୍ୱର୍ଗଦ୍ୱାର ଶ୍ମଶାନ ବିକାଶ ଯୋଜନାରେ ଏହି ଜମିକୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି

ବନବିଭାଗ ପକ୍ଷରୁ ରବିବାରଠାରୁ ଦନ୍ତାହାତୀର ପିଛା କରାଯାଉଥଲା

ମାଓ ବବରତା ମାଲକାନଗିରି କିଲ୍ଲା ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ କାମୁଗୁଡା ନିକଟରେ ମାଓବାଦୀମାନେ ଜଶଙ୍କୁ ହତ୍ୟା କରିଛନ୍ତି

ପୁଲିସ ଘଟଶାର ତଦନ୍ତ କରୁଥିବାବେଳେ ସେହି ଅଞ୍ଞଳରେ ତଲାସୀ ଅଭିଯାନ ଜୋର୍ଦାର କରାଯାଇଛି